ହାତ ନ ଧୋଇ ନିକର ଆଖ୍ ନାକ ପାଟିକୁ ନ ଛୁଇଁବାକୁ କୁହାଯାଇଛି ସର୍ବସାଧାରଣ ସ୍ଥାନରେ ଛେପ ପକାଇବାପାଇଁ ମଧ୍ୟ ବାରଣ କରାଯାଇଛି ବାରମ୍ଠାର ସାବୁନ୍ରେ ହାତ ଧୋଇବା ସହ କାଶ ଓ ଛିଙ୍କବେଳେ ନିଜ ମୁହଁରେ ରୁମାଲ୍ କିୟା ଟିସୁ ପେପର୍ ଦେବାକୁ ପରାମର୍ଶ ଦିଆଯାଇଛି

ଡାକ୍ତରଙ୍କୁ ଦେଖାକରିବାକୁ ଯିବାବେଳେ ମୁହଁରେ ମାସ୍କ ବା କପଡ଼ାର ଆବରଣ ଦେବାକୁ ମନ୍ତଶାଳୟ ପରାମର୍ଶ ଦେଇଛି

ସମସ୍ତ ମଲ୍ରେ ଆଲ୍କୋହଲ ଆଧାରିତ ସାନିଟାଇଜର ଉପଲହ କରାଇବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି

ନିଷ୍ବଭି ଅନୁସାରେ ଏଶିକି ମହାପ୍ରଭୁଙ୍କ ଦର୍ଶନ ପାଇଁ ଦର୍ଶନାର୍ଥୀମାନଙ୍କୁ ଫର୍ମ ପୂରଣ କରିବାକୁ ପଡିବ

ସେହିପରି ଦର୍ଶନାର୍ଥୀଙ୍କ ପୂର୍ବ ଗସ୍ତାବଳୀର ତଥ୍ୟ ଅନୁଧ୍ଧାନ କରାଯିବ ବୋଲି ନିଷ୍ବତି ଗ୍ରହଶ କରାଯାଇଛି

ଥଣ୍ଡା କ୍ୱର ଆଦି ହୋଇଥିଲେ ମନ୍ଦିରକ୍ ଦର୍ଶନ କରିବାକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି

ପୋଲିସର ସୂଚନା ଅନୁଯାୟୀ ଗତକାଲି ଯୁବକଜଶକ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଳିଆକାନି ଗାଁରେ ଜଣେ ଯୁବକକୁ କରୋନା ହୋଇଥିବା ନେଇ ବିଭିନ୍ ସାମାଜିକ ଗଣମାଧ୍ଧମରେ ଗୁଜ୍ଚବ ଖବର ପ୍ରସାର କରିଥିଲା

ଏହାଛଡା ଖାଉଟୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାଗୋ ଗ୍ରାହକ ଜାଗୋ କାର୍ଯ୍ୟକ୍ରମ ମାଧ୍ଘମରେ ବିଭିନ୍ନ ଖାଉଟୀ ସଚେତନତା ଅଭିଯାନ ଜାରି ରହିଛି